ପାକିସ୍ତାନ ଆଜି ତାଙ୍କୁ ଭାରତକୁ ହସ୍ତାନ୍ତର କରିବ ବୋଲି ଗତକାଲି ପାକିସ୍ତାନ ପ୍ରଧାନମନ୍ତୀ ଇମ୍ରାନ ଖାଁ ଘୋଷଣା କରିଥିଲେ

ଆହତମାନଙ୍କୁ ପ୍ରଥମେ ବେଲପାହାଡ ଓ ବ୍ରକରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେମାନଙ୍କ ମଧ୍ଧରୁ ଗୁରୁତର ମାନଙ୍କୁ ବୁଲା ବଡ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଛି

ସକାଳୁ ଏକ ଟ୍ରକ୍ ପୁଲିସ ଭ୍ୟାନ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା

ସେମାନଙ୍କ ପରିବାରରୁ ଜଶଙ୍କୁ ସରକାରୀ ଚାକିରୀ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି

ସ୍ୱାସ୍ସ୍ୟବସ୍କା ପଚାରି ବୁଝିଛନ୍ତି

ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଲାପଟପ୍ ଜେରକ୍ନ ମେସିନ ଏବଂ ମୋବାଇଲ ଜବତ ହୋଇଛି

ରାସ୍ତା ଅବରୋଧ ଫଳରେ ଧର୍ମଗଡ ସିନାପାଲି ଖରିଆର ଗୋଲାମୁଣ୍ତା ଅଞ୍ଚଳରେ ଯାତାୟତ ବନ୍ଦ ରହିବା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା

ପୁରୀ ଗଞ୍ଠାମ ଗଜପତି ରାୟଗଡା କୋରାପୁଟ ଏବଂ ମାଲକାନଗିରିର ଗୋଟିଏଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷା ସମାବନା ରହିଛି